ଗୃହନିର୍ମାଣ ପାଇଁ ଋଣ ଉପରେ ସୁଧ ହାର କମ୍ କରାଯିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରପ୍ତାନୀ ପଦାର୍ଥ ଉପରେ 'କର ଓ ଶୁଲ୍କ ରିହାତି' ନାମକ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଜିଏସ୍ଟି କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ସ୍ୱୟଂକୃତ ଇଲେକ୍ଟ୍ରୋନିକ୍ ଫେରସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ଚଳିତ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଲାଗୁ କରାଯିବ ଆଇଟିସିର ସ୍ୱୟଂକୂତ ଫେରସ୍ତ ପାଇଁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି 'କର ଓ ଶୁଳ୍କ ରିହାତି ଯୋଜନା' ପୂର୍ବରୁ ଥିବା ଯୋଜନା ସ୍ଥାନରେ ଲାଗୁ ହେବ ଏହାଦ୍ୱାରା ପୂର୍ବାପେକ୍ଷା ରପ୍ତାନୀକାରୀମାନଙ୍କୁ ଅଧିକ ପ୍ରୋହାହନ ଦିଆଯାଇପାରିବ ମନ୍ତ୍ରୀ ସଂଶୋଧିତ ଅଗ୍ରାଧକାର କ୍ଷେତ୍ର ଋଣ ପ୍ରଦାନ ପିଏସ୍ଏଲ୍ ନିୟମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି

ସେ କହିଛନ୍ତି ରପ୍ତାନୀକାରୀମାନଙ୍କ ପାଇଁ ପିଏସ୍ଏଲ୍ ନିୟମର ପରୀକ୍ଷା ନିରୀକ୍ଷା କରାଯାଇଛି ଓ ଏ ସମ୍ଭନ୍ଧୀୟ ନିୟମାବଳୀ ରିଜର୍ଭ ବ୍ୟାଙ୍କ୍ର ବିଚାରାଧୀନ ଅଛି ଶ୍ରୀମତୀ ସୀତାରମଣ ମୁକ୍ତ ବାଣିଜ୍ୟ ରାଜିନାମା ଉପଯୋଗିତା ମିଶନ୍ର ମଧ୍ୟ ଘୋଷଣା କରିଛନ୍ତି ଏହି ମିଶନ୍ ଅନୁସାରେ ରପ୍ତାନୀକାରୀମାନେ ବାଣିଜ୍ୟ ଚୁକ୍ତି ଅଧୀନରେ ସର୍ବାଧକ ଶୁଳ୍କ ରିହାତି ଉପଯୋଗ କରିପାରିବେ ଭାରତ ଏଭଳି ଚୁକ୍ତିମାନ ବିଶ୍ୱର ବିଭିନ୍ନ ଦେଶ ସହ ସ୍ୱାକ୍ଷର କରିଛି ଏହା ବ୍ୟତୀତ ଦୁବାଇ ସପିଙ୍ଗ୍ ଉତ୍ସବ ସଦୂଶ ବାର୍ଷିକ ବୃହତ୍ ସପିଙ୍ଗ୍ ଉହବଗୁଡ଼ିକର ଦେଶରେ ଆୟୋଜନ କରାଯିବ ହସ୍ତଶିଳ୍ପ ଯୋଗ ପର୍ଯ୍ୟଟନ ବୟନଶିଳ୍ପ ଓ ଚମଡ଼ା ଆଦି କ୍ଷେତ୍ରଗୁଡ଼ିକୁ ଏଥିରେ ମୁଖ୍ୟତଃ ଅଗ୍ରାଧିକାର ଦିଆଯିବ

ଯେଉଁ ପ୍ରକଚ୍ଚଗୁଡ଼ିକ ଦେବାଳିଆ ଆଇନ ଅଧୀନରେ ନାମିତ ହୋଇ ନାହାନ୍ତି କେବଳ ସେହି କମ୍ପାନୀଗୁଡ଼ିକୁ ସେମାନଙ୍କର ପ୍ରକଳ୍ପ ସମ୍ପର୍ଣ୍ଣ କରିବାପାଇଁ ଏହି ଅର୍ଥ ମିଳିବ ଶ୍ରୀମତୀ ସୀତାରମଣ ଗୃହନିର୍ମାଣ ପାଇଁ ଋଣ ଉପରେ ସୁଧ ହାର କମ୍ କରାଯିବା ବିଷୟ ଉଲ୍ଲ୍ଲେଖ କରିଛନ୍ତି ବୈଦେଶିକ ବାଣିଜ୍ୟ ରଣ ଇସିବି ନିୟମାବଳୀରେ ମଧ୍ୟ କୋହଳତା ଅବଲମ୍ୟନ କରାଯିବ ଗୃହନିର୍ମାଣ କମ୍ପାନୀମାନେ ବିଦେଶରୁ ପାଣ୍ଡି ସଂଗ୍ରହ କରିବାକୁ ସରଳ କରିବା ଉଦ୍ଦେଶ୍ୟରେ ଏହା କରାଯିବ ଏହାବ୍ୟତୀତ ଗୃହ କିଣୁଥିବା ଲୋକମାନଙ୍କପାଇଁ ଋଣ ନେବା ସଂକ୍ରାନ୍ତ ନିୟମାବଳୀରେ କୋହଳତା ଅଣାଯିବ ଏହା କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହ କିଣୁଥିବା ବ୍ୟକ୍ତିମାନଙ୍କ ପକ୍ଷେ ଲାଗୁ ହେବ ଓ ସର୍ବଶେଷ ନିଷ୍ପଭି ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ ପରେ ଗ୍ରହଣ କରାଯିବ ନିର୍ମାଣାଧୀନ ବାସଗୃହ ପ୍ରକଳ୍ପଗୁଡ଼ିକୁ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏହିସବୁ ପଦକ୍ଷେପ ନିଆଯାଉଛି ଅମିତ୍ ଶାହା ହିନ୍ଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାଗ୍ରଡ଼ିକର ଏକ ସଙ୍ଗେ ବିକାଶ ହେବା ଆବଶ୍ୟକ ହିନ୍ଦୀ ଦିବସ ଅବସରରେ ନୃଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଶ୍ରୀ ଶାହା କହିଛନ୍ତି ହିନ୍ଦୀ ଭାଷା ସମଗ୍ର ଦେଶକୁ ଏକତା ସ୍ଚତ୍ରରେ ବାନ୍ଧି ରଖିପାରିବ ସେ କହିଛନ୍ତି ଦେଶରେ ଗୋଟିଏ ସାଧାରଣ ଭାଷା ପ୍ରତଳିତ ହେବା ଅତ୍ୟନ୍ତ କରୁରୀ ଯାହା ବିଶ୍ୱ ଦରବାରରେ ଭାରତର ପରିଚୟ ପ୍ରଦାନ କରିବ ସର୍ବଭାରତୀୟ ସ୍ତରରେ ହିନ୍ଦୀକ୍ତ ଏକ ଜନଆନ୍ଦୋଳନରେ ପରିଣତ କରିବାପାଇଁ ଆହ୍ୱାନ ଦେଇ ସେ କହିଛନ୍ତି ଭାରତରେ ଭାଷା ଓ ଉପଭାଷାଗୁଡ଼ିକର ବିବିଧତା ହେଉଛି ଏହାର ଅସଲ ଶକ୍ତି ସେ କହିଛନ୍ତି ଆଇନ ଓ ନ୍ୟାୟ ଏବଂ ବିଜ୍ଞାନ ଓ ଚିକିତ୍ସା ସମେତ ପ୍ରାୟ ସବ୍ର କ୍ଷେତ୍ରରେ ହିନ୍ଦୀର ବ୍ୟବହାର ପାଇଁ ସରକାର ସବ୍ରମତେ ଉଦ୍ୟମ କରିବେ ହିନ୍ଦୀର ବହୁଳ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରି ସେ କହିଛନ୍ତି ଏହାଦ୍ୱାରା ମହାତ୍କାଗାନ୍ଧି ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଏକ ଦେଶ ଏକ ଭାଷା ର ସ୍ୱପ୍ନ ସାକାର ହୋଇପାରିବ ହିନ୍ଦୀ ଭାଷାର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବିଭିନ୍ନ ମନ୍ତ୍ରଣାଳୟର ବହୁ ଅଫିସର ଓ କର୍ମଚାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶ୍ରଭେଚ୍ଛ ଜଣାଇଛନ୍ତି ପିଏମ୍ ଗିଫ୍ ଅକ୍ସନ୍ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ଆଜି ନ୍ତଆଦିଲ୍ଲୀରେ ଏକ ପ୍ରଦର୍ଶନୀ ତଥା ଇ ନିଲାମୀର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ସମ୍ମାନଜନକ ତଥା ସ୍କାରକୀ ଉପହାରଗୁଡ଼ିକୁ ଏଥିରେ ପ୍ରଦର୍ଶନ କରାଯାଉଛି ଓ ସେଗୁଡ଼ିକର ନିଲାମୀ କରାଯାଉଛି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଟେଲ୍ କହିଛନ୍ତି ଗଙ୍ଗା ନଦୀକୁ ପ୍ରଦ୍ଷଣମୁକ୍ତ କରିବା ଓ ପୁନର୍କ୍ଷମ କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯିବ

ନ୍ତଆଦିଲ୍ଲୀସ୍ଥିତ ଏମ୍ସ୍ଠାରେ ସ୍ୱଚ୍ଛତା ଅଭିଯାନ ଓ ରୋଗୀମାନଙ୍କ ସେଓ ବଣ୍ଟନ କରି ସେ ଏହି ସପ୍ତାହର ଶ୍ରଭାରମ୍ଭ କରିଛନ୍ତି ଏହି ସମୟ ମଧ୍ୟରେ ବିକେପି ନେତା ଓ କର୍ମୀମାନେ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିରଗୁଡ଼ିକୁ ଯାଇ ରୋଗୀମାନଙ୍କର ସେବା କରିବେ ଏହାଛଡ଼ା ସେମାନେ ବିଭିନ୍ନ ଅନାଥାଶ୍ରମ ଯାଇ ସେଠାରେ ଥିବା ପିଲାମାନଙ୍କ ରିଲିଫ୍ ବାଣ୍ଢିବେ ବିଜେପିର ଏମ୍ପି ଏମ୍ଏଲ୍ଏ ଓ କର୍ମୀମାନେ ଦେଶର ବିଭିନ୍ନ ଭାଗରେ ସେବା ସପ୍ତାହ ପାଳନ କରିବେ ଏହି ଅବସରରେ ଲୋକମାନଙ୍କୁ ତିନୋଟି ଶପଥ ଦିଆଯିବ ସେଗୁଡ଼ିକ ହେଉଛି ସ୍ୱଚ୍ଚତା ଅଭିଯାନ ଜଳ ସଂରକ୍ଷଣ ଓ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବର୍ଜନ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଓ ସେବା କାର୍ଯ୍ୟ ଉପରେ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି

ଆଇଆଇଟି ଦିଲ୍ଲୀ ଏହି ନାମଲେଖା ପୋର୍ଟାଲ୍ କାର୍ଯ୍ୟକ୍ରମର ପରିଚାଳନା କରିବ

ଏକ୍ଜିବିସନ୍ ପିଏମ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ୍ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟଗ୍ରଡ଼ିକର ଏକ ପ୍ରଦର୍ଶନୀକ୍ର ଆକି ନୂଆଦିଲ୍ଲୀରେ ଉଦ୍ଘାଟନ କରିଛନ୍ତି ଶ୍ରୀ ମୋଦିଙ୍କର ବହୁ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ରଖାଯାଇଛି ବିକେପି କାର୍ଯ୍ୟକାରୀ ସଭାପତି କେପି ନଡ୍ରା ଓ ଅନ୍ୟ ନେତାମାନେ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ ଆସାମ ଏନ୍ଆର୍ସି ଆସାମ ଏନ୍ଆର୍ସିର ଚୂଡ଼ାନ୍ତ ତାଲିକା ଆଜି ପ୍ରକାଶ ପାଇଛି

ଯେଉଁମାନେ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରିବାପାଇଁ ଆବେଦନ କରିଥିଲେ ଓ ଯେଉଁମାନଙ୍କର ବୈଧ ଆବଦନ ନମ୍ଭର ରହିଛି ସେମାନେ ସେମାନଙ୍କର ନାଗରିକତ୍ୱ ବିଷୟରେ ଅନ୍ଲାଇନ୍ ଯାଞ୍ କରିପାରିବେ

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗତକାଲି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି

ସେମାନେ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଛନ୍ତି